ପିଏମ୍ ଦୀନ୍ ଦୟାଲ୍ ଉପାଧ୍ୟାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମ୍ପ୍ରତି ପାର୍ଲାମେଣ୍ଟରେ ପାସ୍ ହୋଇଥିବା କୃଷି ବିଲ୍ ଓ ଶ୍ରମ ଆଇନ' ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅନାବଶ୍ୟକ ନିୟମକାନୁନର ଜାଲରୁ ମୁକ୍ତ କରିବ ପଣ୍ଡିତ ଦୀନ୍ ଦୟାଲ୍ ଉପାଧ୍ୟାୟଙ୍କ କୟନ୍ତୀ ଅବସରରେ ବିଜେପି କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିରୋଧି ଦଳଗୁଡ଼ିକର ତୀବ୍ର ସମାଲୋଚନା କରିଛନ୍ତି ସେମାନେ ଏହିସବୁ ଆଇନ ସଂକ୍ରାନ୍ତରେ ଅପପ୍ରଚାର କରି ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି ଶ୍ରୀ ମୋଦି ଏହି ବିଲ୍ ଓ ଶ୍ରମ ସଂସ୍କାର ଆଇନଗୁଡ଼ିକର ପ୍ରଶଂସା କରି କହିଛନ୍ତି ସ୍ୱାଧୀନତା ପରଠାରୁ ରାଜନୈତିକ ଦଳମାନେ କୃଷକ ଓ ଶ୍ରମିକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତିମାନ ଦେଇ କେବଳ ନିଜର ରାଜନୈତିକ ଫାଇଦା ପାଇଁ କାର୍ଯ୍ୟ କରିଆସୁଥିଲେ କୃଷିକ୍ଷେତ୍ରର ଏହି ନୂଆ ବିଲ୍ଗୁଡ଼ିକଦ୍ୱାରା କୃଷକମାନଙ୍କୁ ଦୀର୍ଘ ପ୍ରତୀକ୍ଷିତ ସ୍ୱାଧୀନତା ମିଳିପାରିବ ସେ କହିଛନ୍ତି କୃଷକମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ମଣ୍ଡିଗୁଡ଼ିକ ସମେତ ଦେଶର ଯେକୌଣସି ସ୍ଥାନରେ ବିକ୍ରୟ କରିପାରିବେ

ବିଜେପି କର୍ମୀମାନେ କୃଷକମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଏହି ନୂଆ ଆଇନଗୁଡ଼ିକର ଫାଇଦା ବିଷୟରେ ଅବଗତ କରାଇବାକୁ ସେ ନିବେଦନ କରିଛନ୍ତି ଦେଶର କୃଷି ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ସରକାର ଆଣିଥିବା ଏତିହାସିକ ସଂସ୍କାରଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ଦେଡ଼ଗୁଣା ବୃଦ୍ଧି କରାଯିବା ଓ ସରକାରଙ୍କଦ୍ୱାରା କୃଷିଜାତ ପଦାର୍ଥ ସଂଗ୍ରହ ପାଇଁ ଦିଆଯାଉଥିବା ଅର୍ଥ ବହୁଗୁଣା ବୃଦ୍ଧି କରାଯିବା ଭଳି ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଦୀର୍ଘ ଦିନରୁ ପଡ଼ି ରହିଥିବା ଏହି ସଂସ୍କାରଗୁଡ଼ିକୁ ଲାଗୁକରି ଦେଖାଇଛନ୍ତି

କିଷାନ୍ କ୍ରେଡିଟ୍ କାର୍ଡ଼ର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଗ୍ଧ ଉତ୍ପାଦନ ଓ ମହ୍ୟପାଳନ କରୁଥିବା କୃଷକମାନଙ୍କୁ ଏହା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇ ଏହାର ପରିସର ବୃଦ୍ଧି କରାଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଏତିହାସିକ ଶ୍ରମ ସଂସ୍କାର ଆଇନ ଶ୍ରମିକମାନଙ୍କର ଆୟ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାକୁ ସୁଯୋଗ ଦେବ ପଣ୍ଡିତ ଦୀନ୍ ଦୟାଲ୍ ଉପାଧ୍ୟାୟଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତୀ କହିଛନ୍ତି ରାଜନୀତି ଅର୍ଥନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କର ଆଦର୍ଶ ଓ ଚିନ୍ତାଧାରା ଆଗାମୀ ପିଢ଼ିକୁ ସର୍ବଦା ଅନୁପ୍ରାଣିତ କରିପାରିବ ପଣ୍ଡିତ୍ ଦୀନ୍ ଦୟାଲ୍ ଉପାଧ୍ୟାୟ ସ୍ପଦେଶୀ ଭାବନାକୁ ଲୋକମାନଙ୍କ ମଧ୍ୟରେ ପ୍ରସାର କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି

ବିହାର ନିର୍ବାଚନ କାର୍ଯ୍ୟସ୍ତୀ ବିଷୟରେ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡା କହିଛନ୍ତି ଆଜିଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ସେ କହିଛନ୍ତି ପ୍ରଜାରତ୍ତ୍ ଓ ନିରାପତ୍ତା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିହାରରେ ଭୋଟ୍ ଗ୍ରହଣ ତିନୋଟି ପର୍ଯ୍ୟାୟକୁ ହ୍ରାସ କରାଯାଇଛି

ସେ କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ଶାରୀରିକ ଦୂରତା ନିୟମର କଡ଼ାକଡ଼ି ପାଳନ କରାଯିବ ମୁଖ୍ୟ ନିର୍ବାଚନ କମିଶନର୍ କହିଛନ୍ତି ନିର୍ବାଚନ ଆଚରଣ ବିଧିର ଯେପରି ଲଙ୍ଘନ ନ ହେବ ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି କୌଣସି ବ୍ୟକ୍ତି ଯଦି ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରିବାର ପ୍ରମାଣ ମିଳେ ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ନମ୍ରନା ପରୀକ୍ଷାରେ ଭାରତ ବିଶ୍ୱର ସମସ୍ତ ଦେଶକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି

ଦେଶରେ ନମୁନା ପରୀକ୍ଷା ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନ ହେବା ଯୋଗୁଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକରେ ଦୈନିକ ନମ୍ରନା ପରୀକ୍ଷା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ଓ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି

ସେଗୁଡ଼ିକ ମଧ୍ୟରେ ବିହାର ତାମିଲ୍ନାଡୁ ପଶ୍ଚିମବଙ୍ଗ ରାଜସ୍ଥାନ ଓ ଗୁକ୍କୁରାତ୍ ଆଦି ରାଜ୍ୟ ରହିଛି ସରକାରଙ୍କ ଦ୍ୱାରା ସଂକ୍ରମିତମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ନୀତି ଯୋଗୁଁ କୋବିଡ୍ ମୃତ୍ୟୁହାର ମଧ୍ୟ କ୍ରମାନ୍ୱୟରେ ହ୍ରାସ ପାଇବାରେ ଲାଗିଛି

ସରକାରଙ୍କଦ୍ୱାରା ଠିକ୍ ସମୟରେ ବିହନ ସାର କୀଟନାଶକ ଯନ୍ତ୍ରପାତି ଓ ଋଣ ଆଦି ଯୋଗାଇ ଦିଆଯିବାରୁ କୋବିଡ୍ କଟକଣା ସତ୍ତ୍ୱେ ଚଳିତ ବର୍ଷ ଏତେ ପରିମାଣର ଜମିରେ ଖରିଫ୍ ଫସଲ ଚାଷ କରାଯାଇଛି

ତାହା ମଧ୍ୟରେ ଲଣ୍ଡନ୍ରେ ଥିବା ଏକ ଆବାସିକ ଅଟ୍ଟାଳିକା ରହିଛି